ଆନ୍ଧ୍ରପ୍ରଦେଶ ସିକିମ୍ ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ମଧ୍ୟ ଆକି ମତଦାନ ହୋଇଛି

ପୋଲିଂ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ମତଦାନ ଶେଷ ହୋଇଛି

ତେବେ ନକ୍ବଲ ଉପଦ୍ରତ ଅଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗ୍ରଡ଼ିକରେ ଭିନ୍ନ ଭିନ୍ନ ସମୟରେ ମତଦାନ ଶେଷ ହୋଇଛି

ଆନ୍ଧ୍ରପ୍ରଦେଶର ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବି କିଶୋର ଚନ୍ଦ୍ର ଦେଓ ପି ଅଶୋକ ଗଜପତି ରାକୁ ଗଲା ଜୟଦେବ ରାୟପତି ସମ୍ଭାଶିବା ରାଓ ଓ ପନବକା ଲକ୍ଷ୍ମୀ ଅଛନ୍ତି ସେହିଭଳି ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ଼ୁୀ ରହିଛନ୍ତି ତେଲଙ୍ଗନାରେ ପୂର୍ବତନ କେନ୍ଦମନ୍ତ୍ରୀ ରେଣୁକା ଚୌଧୁରୀ ପିସିସି ସଭାପତି ଉତ୍ତମ କୁମାର ରେଡ୍ଯୀ ଟିଆର୍ଏସ୍ ମୁଖ୍ୟ କେସିଆର୍ଙ୍କ ଝିଅ କବିତା ପୂର୍ବତନ ମନ୍ତ୍ରୀ ଡିକେ ଅରୁଣା ଏମ୍ଆଇଏମ୍ ସଭାପତି ଅସାଦୁ୍ଦିନ୍ ଓୱାଇସି ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶର ଗାଜିଆବାଦ୍ ଗୌତମ ବୁଦ୍ଧ ନଗର ବାଘପଥ୍ ସାହାରନପୁର ମେରଠ୍ ମୁଜାଫରନଗର ବିଜ୍ନୋର୍ ଓ କଇରାନା ଲୋକସଭା ଆସନରେ ଆକି ମତଦାନ ହୋଇଛି ତିନି ଜଣ କେନ୍ଦ୍ରମନ୍ତୀ ବିକେ ସିଂହ ସତ୍ୟପାଲ ସିଂହ ଓ ମହେଶ ଶର୍ମା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଆର୍ଏଲ୍ଡି ମୁଖ୍ୟ ଅଜିତ ସିଂହ ବିଜେପି ନେତା ସଞ୍ଜୀବ ବଲିଆଁ କଂଗ୍ରେସ ନେତା ଇମ୍ରାନ୍ ମସୁଦ୍ ଓ ସମାଜବାଦୀ ପାର୍ଟିର ତବସୁମ୍ ବେଗମ୍ ମଧ୍ୟ ରହିଛନ୍ତି ବିହାରରେ ନକ୍କଲ ଉପଦ୍ରତ ଗୟା ନୱାଦା ଜାମୁଇ ଓ ଔରଙ୍ଗାବାଦ୍ ଲୋକସଭା ଆସନରେ ଆଜି ମତଦାନ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ମୁଖ୍ୟ କୀତନ ରାମ ମାନ୍ଝୀ ଓ ଏଲ୍ଜେପି ନେତା ଚିରାଗ୍ ପାଶୱାନ୍ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରର ନାଗପୁର ଆସନରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କ ବିପକ୍ଷରେ ପୂର୍ବତନ ବିଜେପି ଏମ୍ପି ନାନା ପାଟୋଲେ କଂଗ୍ରେସରୁ ଲଢୁଛନ୍ତି ଚନ୍ଦ୍ରପୁର ଲୋକସଭା ଆସନରେ ଶିବସେନା ବିଦ୍ରୋହୀ ଏମ୍ଏଲ୍ଏ ସୁରେଶ ଧାନୋର୍କର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିରଙ୍କ ବିପକ୍ଷରେ ଲଢୁଛନ୍ତି ଛତିଶଗଡ଼ରେ ମାଓ ଉପଦ୍ରତ ବସ୍ତର ନିର୍ବାଚନ ମଣ୍ଡଳୀରେ କଡ଼ା ନିରାପଭା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି

ଜାନ୍ମୁ କାଶ୍ମୀରରେ ବାରମୁଲା ଓ ଜାନ୍ମୁ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହୋଇଛି

କ୍ୟାମ୍ପେନିଂ ପରବର୍ତ୍ତୀ ପର୍ଯ୍ୟାୟ ଲୋକସଭା ନିର୍ବାଚନଗୁଡ଼ିକ ପାଇଁ ପ୍ରଚାର ଜୋର୍ସୋରରେ ଚାଲିଛି ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ଦେଶର ବିଭିନ୍ନ ଭାଗରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ବିହାରର ଭାଗଲପ୍ରର ଜିଲ୍ଲାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର କ୍ଷମତାକୁ ଫେରିଲେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ସେ ଏକ ଜାତୀୟ ବାଶିଜ୍ୟ କମିଶନ୍ ଗଠନ କରିବେ

ସେ ପ୍ରଶି କହିଛନ୍ତି ତାଙ୍କ ସରକାର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ପେନ୍ସନ୍ ଯୋଜନା ପ୍ରଦାନ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାଗଲପ୍ରରର ରେଶମ ଉଦ୍ୟୋଗ ସହ କଡ଼ିତ ବୁଣାକାରମାନଙ୍କୁ ରେଶମ ଚାଷ ଯନ୍ତପାତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ସେ କହିଛନ୍ତି ଏନ୍ଡିଏ ସରକାର କେବେ ଦେଶର ନିରାପତ୍ତା ସହ ସାଲିସ୍ କରି ନାହାନ୍ତି ପରେ ଆସାମର ମଙ୍ଗଲଡୋଇ ନିର୍ବାଚନ ମଣ୍ଡଳୀର କମାଲ୍ପ୍ରରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି ସେ କହିଛନ୍ତି ରାଜ୍ୟର ଜନସାଧାରଣ କି ଧରଣର ବିକାଶ ଚାହାନ୍ତି ତାହା ସେମାନଙ୍କୁ ସ୍ଥିର କରିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦ ଓ ନକ୍କଲବାଦ ସହ କୌଣସି ବୁଝାମଣା କରାଯିବ ନାହିଁ ବିଜେପି ସଭାପତି ଅମିତ ଶାହା ପଣ୍ଠିମବଙ୍ଗର ଦାର୍କିଲିଂ କିଲ୍ଲାରେ କାଲିମପଙ୍ଗ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର କ୍ଷମତାକୁ ଫେରିଲେ ରାଜ୍ୟରେ ଏନ୍ଆର୍ସି ଲାଗୁ କରିବ ସେ କହିଛନ୍ତି ସମସ୍ତ ଗ୍ରୁଖା ଆଦିବାସୀ ଉପଜାତିଗ୍ରଡ଼ିକ୍ ଆଦିବାସୀ ମର୍ଯ୍ୟଦା ପ୍ରଦାନ କରାଯିବ ପଶ୍ଚିମବଙ୍ଗର ଦାର୍କିଲିଂଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ପାର୍ବତ୍ୟ ଅଞ୍ଚଳର ବିକାଶ ଓ ଉତ୍ତରବଙ୍ଗର ଚା' ବଗିଚାରେ କାର୍ଯ୍ୟରତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଟିଏମ୍ସି ସରକାର ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ସେ କହିଛନ୍ତି ପଣ୍ଢିମବଙ୍ଗରେ ଏନ୍ଆର୍ସି ଲାଗୁ ହେବାକୁ ତାଙ୍କ ସରକାର ଦେବ ନାହିଁ

ୟୁପି ନୋମିନେସନ୍ ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଜାରି ରହିଛି ୟୁପିଏ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଆଜି ରାୟବରେଲି ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ରାୟବରେଲିଠାରେ ଏକ ରୋଡ୍ ଶୋ' କରିଥିଲେ ଶ୍ରୀମତି ଗାନ୍ଧି ପଞ୍ଚମଥର ପାଇଁ ସେହି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେଠାରେ ଶ୍ରୀମତୀ ସୋନିଆ ଗାନ୍ଧି ଓ ଦିନେଶ ପ୍ରତାପ ସିଂହଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ ଦିନେଶ ପ୍ରତାପ ସିଂହ କଂଗ୍ରେସରୁ ଇସଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି

ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍କୃତି ଇରାନୀ ଆଜି ଆମେଠି ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେ ଉତ୍ତରପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆମେଠିରେ ଏକ ରୋଡ୍ ଶୋ' କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗତକାଲି ଆମେଠିରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୃଡ୍ଙ୍କ ଖଣ୍ଡପୀଠ କହିଛନ୍ତି ସେହି କରିମାନା ଅର୍ଥ ଚଳଚ୍ଚିତ୍ରର ନିର୍ମାତା ଓ ସିନେମାହଲ୍ ମାଲିକମାନଙ୍କୁ କ୍ଷତିପୂରଣ ଆକରରେ ଦିଆଯିବ

ଏହିସବ୍ ସାମଗ୍ରୀ ଜବତ ହେବା ତାଲିକାରେ ଗ୍ରଜରାତ ଶୀର୍ଷ ସ୍ଥାନରେ ରହିଛି

ଏସ୍ସି ଇଲେକ୍କୋରାଲ୍ ବଣ୍ଣ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନ ପାଇଁ ସରକାରଙ୍କ ନିର୍ବାଚନ ବଣ୍ଡ ଯୋଜନାକ୍ର ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସ୍ୱପ୍ରିମ୍କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି କୟପୁରଠାରେ ରାଜସ୍ଥାନ ରୟାଲ୍ବ ଓ ଚେନ୍ନାଇ ସୁପରକିଙ୍ଗସ୍ ପରସରକୁ ଭେଟିବେ

ସିଙ୍ଗାପୁର ଓପନ୍ ସିଙ୍ଗାପ୍ତର ଓପନ୍ ବ୍ୟାଡ୍ମିଷ୍ଟନ୍ରେ ଭାରତର ପିଭି ସିନ୍ଧ୍ର ସାଇନା ନେହେୱାଲ୍ କିଦାୟୀ ଶ୍ରୀକାନ୍ତ ଓ ସମୀର ବର୍ମା କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ ଡେନ୍ମାର୍କର ମିଆ ବ୍ଲିଚ୍ଫେଲ୍ଟଙ୍କୁ ସିଧାସଳଖ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି